ଛତିଶଗଡ଼ ପୋଲ୍ସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ଆଜି ନିର୍ବାଚନ ପ୍ରଚାର ପାଇଁ ଆକି ଛତିଶଗଡ଼ ଯାଇଥିବାରୁ ସେଠାରେ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି ଉଭୟ ନେତା ମାଓ ପ୍ରଭାବିତ ବସ୍ତର ଡିଭିଜନ୍ରେ ଆଜି ନିର୍ବାଚନୀ ସଭାଗୁଡ଼ିକରେ ପ୍ରଚାର କାର୍ଯ୍ୟ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବସ୍ତର ଡିଭିଜନାଲ୍ ସଦର କାର୍ଯ୍ୟାଳୟ ଜଗଦଳପୁରଠାରେ ଏକ ନିର୍ବାଚନୀ ସଭାରେ ଏବେ ଉଦ୍ବୋଧନ ଦେଉଥିବାବେଳେ କଂଗ୍ରେସ ସଭାପତି ରାହ୍ରଲ୍ ଗାନ୍ଧି କାଙ୍କେର୍ ଓ ରାଜନନ୍ଦଗାଓଁ କିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳିରେ ତିନୋଟି ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ

ଛତିଶଗଡ଼ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସକାଶେ ଆସନ୍ତାକାଲି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବ

ଏମ୍ପି ମିକୋରାମ ପୋଲ୍ସ୍ ମଧ୍ୟପ୍ରଦେଶ ଓ ମିକୋରାମ୍ ବିଧାନସଭା ପାଇଁ ଏକକ ପର୍ଯ୍ୟାୟ ନିର୍ବାଚନ ସକାଶେ ମନୋନୟନ ପତ୍ର ଦାଖଲ କରିବା ଲାଗି ଆଜି ହେଉଛି ଶେଷ ଦିନ

ଆମର ସମ୍ଭାଦଦାତା ଜଣାଇଛନ୍ତି ଉପନିର୍ବାଚନ କମିଶନର୍ ସୁଦୀପ୍ ଜୈନଙ୍କ ନେତୃତ୍ୱରେ ନିର୍ବାଚନ ଆୟୋଗର ଏକ ଉଚ୍ଚସ୍ତରୀୟ ଦଳ ଆଜି ମିକୋରାମ୍ର ରାଜଧାନୀ ଆଇଜଲ୍ରେ ପହଞ୍ଚବେ ଏବଂ ସେଠାରେ ସରକାରୀ ଅଧିକାରୀ ଓ ଏନ୍କିଓ ସମନ୍ୱୟ କମିଟିର ନେତାମାନଙ୍କ ସହ କଥାବାର୍ତ୍ତା କରିବେ ରାଜ୍ୟରେ ଅବାଧ ନିରପେକ୍ଷ ଓ ସୁରୁଖୁରୁରେ ଭୋଟ୍ଗ୍ରହଣ ପାଇଁ ଏହି ଦଳ ବିଭିନ୍ନ ପକ୍ଷ ସହ ଭିନ୍ନ ଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ

ରାଜ୍ୟ ପାଇଁ ପାର୍ଟିର ଭାରପ୍ରାପ୍ତ ଅଧିକାରୀ ତଥା ସାଧାରଣ ସମ୍ପାଦକ ରାମଚନ୍ଦ୍ର ଖୁଣ୍ଟିଆ ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ପରେ ଗତକାଲି ନୂଆଦିଲ୍ଲୀରେ ଏହା ଘୋଷଣା କରିଛନ୍ତି

ଭିଲେର୍ସ ଗୁଇସ୍ଲେନ୍ଠାରେ ଭାରତୀୟ ଯ୍ରଦ୍ଧସ୍କାରକୀକ୍ତ ସେ ଉଦ୍ଘାଟନ କରିବେ ଓ ଭାରତୀୟ ସମ୍ପ୍ରଦାୟକ୍ ଉଦ୍ବୋଧନ ଦେବେ ବହୁ ଦେଶୀୟ ସମ୍ପର୍କ ସ୍ଥାପନ ଅନ୍ତର୍ଜାତୀୟ ସହଯୋଗ ଓ ବିଶ୍ୱସ୍ତରୀୟ ପ୍ରଶାସନିକ ପ୍ରତିଷ୍ଠାନଗୁଡ଼ିକରେ ସଂସ୍କାର ପାଇଁ ଗ୍ରର୍ତ୍ୱ ବିଷୟକ୍ତ ପ୍ରନଃସ୍ଥାପିତ କରିବା ଲାଗି ପ୍ୟାରିସ୍ ପିସ୍ ଫୋରମ୍ ଏକ ମଞ୍ଚ ଭାବେ ବିବେଚନା କରାଯାଉଛି

ଏହି ବିମାନ ବନ୍ଦରଗୁଡ଼ିକ ହେଲା ଅହମ୍ମଦାବାଦ ଜୟପୁର ଲକ୍ଷ୍ମୌ ଗୁଆହାଟୀ ତିରବନନ୍ତପୁରମ୍ ଓ ମାଙ୍ଗାଲୋର

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଥିବା ଦେଶ ବିଭାଜନବେଳେ ଭାରତ ଛାଡ଼ି ଚାଲିଯାଇଥିବା ବ୍ୟକ୍ତିମାନଙ୍କର ଅଂଶଧନ ବିକ୍ରି ଲାଗି ପ୍ରକ୍ରିୟା ଓ ବ୍ୟବସ୍ଥା ସ୍ଥାପନ କରିବାକୁ କ୍ୟାବିନେଟ୍ ନୀତିଗତ ମଞ୍ଜରି ପ୍ରଦାନ କରିଛନ୍ତି

ଏହି ବନ୍ଦରଗୁଡ଼ିକ ବିଶାଖାପାଟଣା ପୋର୍ଟ ଟ୍ରଷ୍ଟ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ଜବାହରଲାଲ ନେହେରୁ ପୋର୍ଟ ଟ୍ରଷ୍ଟ ଓ କାଣ୍ଡାଲା ପୋର୍ଟ ଟ୍ରଷ୍ଟ ଅଧୀନରେ ନିର୍ମାଣ କରାଯିବ ପ୍ରବାସୀ ଭାରତୀୟ ତେିଳ କମ୍ପାନୀଗୁଡ଼ିକ ଦ୍ୱାରା କର୍ଷ୍ଣାଟକର ପାଦୁର୍ ସ୍ଥିତ ପେଟ୍ରୋଲିୟମ୍ ସଂରକ୍ଷଣ କେନ୍ଦ୍ରରେ ତେିଳ ଭରିବାପାଇଁ କ୍ୟାବିନେଟ୍ ଅନ୍ତମତି ଦେଇଛି ଡିଫେନ୍ସ୍ ପାୱାର୍ ପ୍ରତିରକ୍ଷା ମନ୍ତ୍ରଣାଳୟ ତିନି ବାହିନୀର ଉପମୁଖ୍ୟମାନଙ୍କ ଆର୍ଥକ କ୍ଷମତା ବୃଦ୍ଧି କରିଛି ସଶସ୍ତ ବାହିନୀପାଇଁ ଅସ୍ତ୍ରଶସ୍ତ ସଂଗ୍ରହ ନିଷ୍ପଭି ଗ୍ରହଣ ପ୍ରକ୍ରିୟାକ୍ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି

ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୂଭିରେ କହିଛି ଏହା ତିନି ବାହିନୀର କ୍ଷମତା ବୃଦ୍ଧି କରିବ ଏବଂ ସଶସ୍ତ ବାହିନୀର କାର୍ଯ୍ୟାନୁଷାନ ଗ୍ରହଣକାରୀ ପ୍ରସ୍ତୁତି ବଡ଼େଇବ ବୋଲି ଆଶା କରାଯାଉଛି ଇଣ୍ଡିଆ ଆଫଗାନିସ୍ତାନ ଆଫଗାନିସ୍ତାନରେ ଏକତା ଓ ବହୁବାଦ ବ୍ୟବସ୍ଥାକୁ ବଜାୟ ରଖି ନିରାପତ୍ତାକୁ ସୁନିଣ୍ଟିତ କରିବା ସହିତ ସେଠାରେ ଶାନ୍ତି ଓ ବୁଝାମଣା ସ୍ଥାପନ କରିବା ସକାଶେ ସମସ୍ତ ପ୍ରୟାସକୁ ସମର୍ଥନ କରିବ ବୋଲି ଭାରତ କହିଛି ଆଫଗାନିସ୍ତାନ ପ୍ରସଙ୍ଗରେ ଆଜି ରୁଷ୍ରେ ଏକ ବୈଠକ ହେଉଥିବା ନେଇ ନୂଆଦିଲ୍ଲୀ ଅବଗତ ରହିଛି ବୋଲି ଜଣେ ସରକାରୀ ମୁଖପାତ୍ର କହିଛନ୍ତି ଆଫଗାନ ନେତୃତ୍ୱରେ ଆଫଗାନ୍ର ନିଜସ୍ୱ ତଥା ସ୍ୱ ନିୟନ୍ତ୍ରଣ ସହ ସରକାରରେ ଅଂଶଗ୍ରହଣ ପାଇଁ ସବୁପ୍ରକାର ଉଦ୍ୟମକୁ ସମର୍ଥନ କରିବା ଭାରତର ନୀତି ବୋଲି ମୁଖପାତ୍ର କହିଛନ୍ତି

ଆସନ୍ତା ବର୍ଷ ଚୀନ୍କୁ କୋଡ଼ିଏ ଲକ୍ଷ ଟନ୍ ବଗଡ଼ା ଚିନି ରପ୍ତାନୀ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି

ବାଂଲାଦେଶର ମୁଖ୍ୟ ନିର୍ବାଚନ କମିଶନର୍ କେଏନ୍ ହୁଦା ଗତକାଲି ଦେଶ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇ ନିର୍ବାଚନ ତାରିଖ ଘୋଷଣା କରିଥିଲେ ସେଠାରେ ଅବାଧ ଓ ମୁକ୍ତ ନିର୍ବାଚନ ଆୟୋଜନ କରାଇବା ନେଇ ପରିସ୍ଥିତି ଅନୁକୂଳ ରହିଥିବା ସେ କହିଛନ୍ତି ନିର୍ବାଚନକୁ ସଫଳ କରାଇବାପାଇଁ ସେ ସମସ୍ତ ରାଜନୈତିକ ଦଳଗୁଡ଼ିକୁ ଆହ୍ୱାନ କରିଛନ୍ତି

ଏହାକୁ କେନ୍ଦ୍ରକରି ଦୂଇ ଦେଶ ମଧ୍ୟରେ ଅନେକ ମାସ ଧରି ଉତ୍ତେଜନା ଲାଗି ରହିଥିଲା

ଫଳରେ ଚୀନ୍ ମଧ୍ୟ ଆମେରିକା ସାମଗ୍ରୀଗୁଡ଼ିକ ଉପରେ ଏଭଳି ଶୁଳ୍କ ଲାଗୁ କରିଥିଲା ଆକ୍କିର ବୈଠକରେ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ସମ୍ପିଓ ଏବଂ ପ୍ରତିରକ୍ଷା ମନ୍ତ୍ରୀ କିମ୍ ମାଟ୍ଟିସ୍ ଚୀନ୍ର ଦୁଇ ଜଣ ଉଚ୍ଚ ପଦସ୍ଥ ସରକାରୀ କର୍ମକର୍ତ୍ତାଙ୍କ ସହ ଦୁଇ ଦେଶ ମଧ୍ୟରେ ଆଲୋଚନା କରିଛନ୍ତି

ଉତ୍ତର ପ୍ରଦେଶର୍ ବିଭାଜିତ ହୋଇ ଏହା ଏକ ନୂଆ ରାଜ୍ୟ ହୋଇଥିଲା ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଏହି ଅବସରରେ ରାଜ୍ୟବାସୀଙ୍କ ଅଭିନନ୍ଦନ ଜଣାଇଛନ୍ତି ଟ୍ୱିଟ୍ କରି ସେ କହିଛନ୍ତି ରାଜ୍ୟ ଆଗାମୀ ବର୍ଷଗୁଡ଼ିକରେ ସମୃଦ୍ଧି ଓ ବିକାଶ ପଥରେ ଆଗେଇ ଚାଲିବ ବୋଲି ତାଙ୍କର ଆଶା ଓ ବିଶ୍ୱାସ ରହିଛି

ଭାରତ ତା'ର ପ୍ରଥମ ମ୍ୟାଚ୍ ନିଉଜିଲ୍ୟାଣ୍ଡ୍ ବିପକ୍ଷରେ ଖେଳିବ ଭାରତୀୟ ମହିଳା ଟି ଟ୍ୱେଷ୍ଟି ଦଳର ନେତୃତ୍ୱ ହର୍ମନ୍ପ୍ରୀତ ସିଂ ନେଉଛନ୍ତି